ଓଡ଼ିଶାର ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଭାବେ ନାମିତ କରାଯିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

କ୍ୟାବିନେଟ୍ ଭାରତ ଓ ଦିକ୍ଷିଣ କୋରିଆ ମଧ୍ୟରେ ବୁଝାମଣା ସ୍କାରକ ପତ୍ର ସ୍ୱାକ୍ଷରକୁ କ୍ୟାବିନେଟ୍ ଅନୁମୋଦନ କରିଛି ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଓ ସେହି କ୍ଷେତ୍ରରେ ତଥ୍ୟ ଓ ଡାଟାର ଆଦାନ ପ୍ରଦାନ ବୃଦ୍ଧି ଏହାର ମଳ ଲକ୍ଷ୍ୟ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କ ଅତ୍ୟନ୍ତ ସୁଦୂଢ଼ ଥିବାବେଳେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଦୀର୍ଘଦିନରୁ ରହିଆସିଛି ଦୁଇ ଦେଶ ଏବେ ସମ୍ପର୍କକୁ ଆଗକୁ ଆଗେଇ ନେବା ସହ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୁଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ପାଇଁ ଭାରତ ଓ ରୁଷ୍ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସ୍କାରକ ପତ୍ରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଭାବେ ନାମିତ କରାଯିବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଏହାଦ୍ୱାରା ଓଡ଼ିଶା ସରକାରଙ୍କ ଦୀର୍ଘ ଦିନର ଦାବି ଓ ସେହି ଅଞ୍ଚଳର ଲୋକମାନଙ୍କର ଆଶା ପୂରଣ ହୋଇଛି ଅପରାଧ ଘଟଣାରେ ପାରସ୍କରିକ ନ୍ୟାୟିକ ସହାୟତା ପାଇଁ ଭାରତ ଓ ମରୋକୋ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ମଧ୍ୟ କ୍ୟାବିନେଟ୍ ଅନ୍ତମୋଦନ କରିଛି ଏମ୍ଏଚ୍ଏ ଲକ୍ଷ୍ରୌ ନିର୍ଭୟା ପାଣ୍ଡି ଯୋଜନା ଅଧୀନରେ ଲକ୍ଷ୍ମୌ ସହରପାଇଁ ନିରାପଦ ନଗରୀ ପ୍ରକଚ୍ଚକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି

ସର୍ବସାଧାରଣ ସ୍ଥାନରେ ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବା ଲକ୍ଷ୍ୟରେ ନିରାପଦ ନଗରୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଇସି ଛତିଶଗଡ଼ ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷାପାଇଁ ପୂର୍ଷାଙ୍ଗ ନିର୍ବାଚନ କମିଶନ ଦଳ ଆକି ରାଜ୍ୟର ବିଭିନ୍ନ ସଂସ୍ଥା ସହ ଅନେକ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାୱତ୍ଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ପ୍ରଥମେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକରେ ନିର୍ବାଚନ ଆଚରଣ ବିଧି ସଂକ୍ରାନ୍ତରେ ସେମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ ନିର୍ବାଚନ ଖର୍ଚ୍ଚର ପର୍ଯ୍ୟବେକ୍ଷଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ନିର୍ବାଚନ କମିଶନ୍ ଦଳ ସୂଚନା ଦେଇଥିଲେ ସୁଚାରୁରୂପେ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବାପାଇଁ ସେମାନେ ରାଜନୈତିକ ଦଳଗୁଡ଼ିକର ପରାମର୍ଶ ଲୋଡ଼ିଥିଲେ ରାୟପୁରକୁ ଗସ୍ତ ସମୟରେ ନିର୍ବାଚନ କମିଶନ୍ ଦଳ କିଲ୍ଲା ରିଟର୍ଣ୍ଣିଙ୍ଗ୍ ଅଫିସର ବିଭିନ୍ନ ଜିଲ୍ଲା ଏସ୍ପି ଓ ଅନ୍ୟାନ୍ୟ ବରିଷ୍ଠ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ ରାଜ୍ୟର ଯୁବକମାନେ ଯେପରି ବହୁସଂଖ୍ୟାରେ ଆସି ମତଦାନ କରିବେ ସେଥିପାଇଁ ସାମାଜିକ ଗଣମାଧ୍ୟମ କରିଆରେ ସେମାନଙ୍କୁ ପ୍ରବର୍ତ୍ତାଇବା ଲାଗି ମୁଖ୍ୟ ନିର୍ବାଚନ କମିଶନର୍ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ କହିଛନ୍ତି

ପାର୍ଟି ଏମ୍ପି ତାମ୍ରଧ୍ୱକ ସାହୁ ଦୁର୍ଗ୍ ଗ୍ରାମୀଣ ନିର୍ବାଚନ ମଞ୍ଚଳିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ଏମ୍ଏଲ୍ଏ କୁଳଦୀପ୍ କୁନେଜା ରାୟପୁର ଉତ୍ତର ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଶୈଳେଶ ପାଶ୍ଡେ ବିଳାସପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ଦୂରଦର୍ଶନର କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କର ଛତିଶଗଡ଼ରେ ମୃତ୍ୟୁପାଇଁ ଦୂରଦର୍ଶନ ଭବନରେ ଆୟୋଜିତ ଶୋକସଭାରେ ଶ୍ରୀ ରାଠୋଡ୍ ଏହା କହିଛନ୍ତି ଶ୍ରୀ ରାଠୋଡ୍ କହିଛନ୍ତି ଦେଶବାସୀଙ୍କୁ ସୂଚନା ଯୋଗାଇବାରେ ଦୂରଦର୍ଶନ ତା'ର ଦାୟିତ୍ୱ ସମ୍ପାଦନ କରୁଛି ସେ କହିଛନ୍ତି ପ୍ରସାର ଭାରତୀ ସ୍ୱର୍ଗତ ସାହୁଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ପ୍ରସାର ଭାରତୀ ଚେୟାର୍ମ୍ୟାନ୍ ଡକ୍ଟର ଏ ସ୍ୱର୍ଯ୍ୟପ୍ରକାଶ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଅତି ଦୁଃଖଦ ସମୟ ଓ ସାହସୀ କ୍ୟାମେରାମ୍ୟାନ୍ଙ୍କ ପ୍ରତି ସେ ଅଭିବାଦନ ଜଣାଉଛନ୍ତି ସେ କହିଛନ୍ତି ଦେଶର ଗଣତାନ୍ତିକ ମୃଲ୍ୟବୋଧର ବିକାଶ କାତୀୟ ପ୍ରସାରଣକାରୀର ଦାୟିତ୍ୱ ତଥ୍ୟ ଓ ପ୍ରସାରଣ ସଚିବ ଅମିତ ଖରେ ପ୍ରସାର ଭାରତୀ ସିଇଓ ଶଶିଶେଖର ଭେମ୍ପତି ଆକାଶବାଣୀ ସମ୍ଭାଦସେବା ମହାନିର୍ଦ୍ଦେଶକ ଇରା ଯୋଶୀ ଦୂରଦର୍ଶନ ସମ୍ଘାଦ ମହାନିର୍ଦ୍ଦେଶକ ମାୟଙ୍କ ଅଗ୍ରୱାଲ୍ ପ୍ରମୁଖ ଏହି ଶୋକସଭାରେ ଯୋଗ ଦେଇଥିଲେ

ବିଜେପି ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଠୋର ପରିଶ୍ରମ ଉତ୍ତମ କାର୍ଯ୍ୟ ସଂସ୍କାର ଓ ବିକାଶମଳକ କାର୍ଯ୍ୟ ଯୋଗୁଁ ସହଜରେ ବ୍ୟବସାୟ କରିବା ତାଲିକାରେ ଭାରତର ପାହ୍ୟାରେ ଉନ୍ନତି ଘଟିଛି ବୋଲି ବିକେପି କହିଛି

ମନ୍ସୁନ୍ ଉତ୍ତର ପୂର୍ବ ମୌସୁମୀ ବାୟୁ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ଆକ୍ଟିଠାରୁ ପ୍ରବାହିତ ହୋଇଛି

ଆଞ୍ଚଳିକ ପ୍ରର୍ଷିବାତ୍ୟା ସତର୍କତା କେନ୍ଦ୍ରର ନିର୍ଦ୍ଦେଶକ ଚେନ୍ନାଇରେ ସାମ୍ବାାଦିକମାନଙ୍କୁ କହିଛନ୍ତି ଉଉର ପୂର୍ବ ମୌସୁମୀ ବାୟୁର ପ୍ରଭାବରେ ତାମିଲ୍ନାଡୁ ଓ ପୁଡ଼ୁଚେରୀ ଉପକୃଳବର୍ତ୍ତୀ ଅଞ୍ଚଳ ଦକ୍ଷିଣ ତାମିଲ୍ନାଡୁ କେରଳର ଦକ୍ଷିଣାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକ୍ଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେଉଛି ତାମିଲନାଡୁ କେରଳ ରୟାଲ୍ ସୀମା ଓ ଦକ୍ଷିଣ କର୍ଷ୍ଣାଟକର ବାକିସବୁ ଅଞ୍ଚଳରେ ଆସନ୍ତାକାଲି ମୌସୁମୀ ବାୟୁ ପ୍ରବାହିତ ହେବ ରବୀଶଙ୍କର ଆଇଟି ଇଲେକ୍ଟ୍ରୋନିକ୍ସ୍ ଓ ଆଇଟି ମନ୍ତ୍ରୀ ରବୀଶଙ୍କର ପ୍ରସାଦ କହିଛନ୍ତି ଭାରତକ୍ର ଏକ ଡିକିଟାଲ୍ ସମାଜରେ ପରିଣତ କରିବାପାଇଁ ଆଇଟି କ୍ଷେତ୍ରର ପେସାଦାରମାନେ ସରକାରଙ୍କ ସହ ହାତ ମିଳାଇବା ଉଚିତ

ମନ୍ତ୍ରୀ କହିଛନ୍ତି ସରକାର ସାମାଜିକ ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରନ୍ତି କିନ୍ତୁ ଦେଶର ରାଷ୍ଟ୍ରୀୟ ତାଞ୍ଚା ଯେଭଳି ଏହାଦ୍ୱାରା ପ୍ରଭାବିତ ନ ହୁଏ ସେଥ୍ଟପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ହେବ

ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି କମ୍ ଟିକସ ହାର ଟିକସ ଏଡ଼ା ନ ଯିବା ସମସ୍ତଙ୍କଦ୍ୱାରା ଟିକସ ଦାଖଲ ଏକକ ଟିକସ ବ୍ୟବସ୍ଥା ଓ ଟିକସ ବିଭାଗୀୟ କର୍ତ୍ତ୍ୱପକ୍ଷଙ୍କଦ୍ୱାରା ହସ୍ତକ୍ଷେପ କରା ନ ଯିବା ଯୋଗୁଁ ଏହି ସଫଳତା ମିଳିଛି ପିଏମ୍ ଏମ୍ଏସ୍ଏମ୍ଇ ଆଉଟ୍ରିଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏହି ଅବସରରେ ସେହି ଉଦ୍ୟୋଗ କ୍ଷେତ୍ରଗୁଡ଼ିକ ପାଇଁ ଋଣ ସ୍ରବିଧା ବକାର ସୁବିଧା ଓ ଅନ୍ୟାନ୍ୟ ସୁବିଧା ସମ୍ଭନ୍ଧୀୟ ବହୁ ଘୋଷଣା କରାଯିବ

କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଉନ୍ତି ପାଇଁ କେନ୍ଦ୍ର ମନ୍ତ୍ରମାନେ ସେହିସବୁ ଜିଲ୍ଲାଗୁଡ଼ିକୁ ଗସ୍ତ କରିବାର ସମ୍ଭାବନା ଅଛି

ରବୀନ୍ଦ୍ର ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲାବେଳେ ବିରାଟ କୋହଲୀ ମ୍ୟାନ୍ ଅଫ୍ ଦି ସିରିଜ୍ ଘୋଷିତ ହୋଇଛନ୍ତି